କଂଗ୍ରେସ ଡିଏମ୍କେ ଟିଏମ୍ସି ବାମପନ୍ଥୀ ଦଳ ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ୍ ଦେଇଥିଲେ ବାଚସ୍କତି ଓମ୍ ବିର୍ଲା ସଭାରେ ଶାନ୍ତିଶୃଙ୍ଗଳା ରକ୍ଷା କରିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ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 ଆଗକୁ ବୈଜ୍ଞାନିକମାନେ ଦେଶର ମଙ୍ଗଳ ଲାଗି ଏଭଳି ଅବଦାନ କାରି ରଖିବେ ବୋଲି ବାଚସ୍କତି ଆଶବ୍ୟକ୍ତ କରିଛନ୍ତି ପାଟିତୁଣ୍ଡ ଭିତରେ ପ୍ରଶ୍ନକାଳକୁ ଚଳାଇବାକୁ ବାଚସ୍କତି ପ୍ରୟାସ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ସଦସ୍ୟମାନେ ସ୍ୱାସ୍ଥ୍ୟ ସମ୍ୟନ୍ଧୀୟ ପ୍ରଶ୍ନ ଉତ୍ଥାପନ କରିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ସେଗୁଡ଼ିକର ଜବାବ ଦେଇଥିଲେ

ପାଟିତ୍ଶ୍ଡ ଜାରି ରହିବାରୁ ସଭା କାର୍ଯ୍ୟକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ଅନ୍ୟପକ୍ଷରେ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଆଲୋଚନା ଶେଷ ହୋଇଛି

ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାର ଦେଶର ଗ୍ରାମ ଗରିବ ଓ କୃଷକମାନଙ୍କ ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ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

ବିତର୍କରେ ଅଂଶଗ୍ରହଣ କରି ବିଜେପି ସାଂସଦ ଡକ୍ଟର ବିନୟ ସହସ୍ରାବୂଦ୍ଧେ କହିଛନ୍ତି ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳରେ ଦେଶର ଜନସାଧାରଣ ଏକ ଉତ୍ତମ ଗଣତନ୍ତ୍ରର ବାତାବରଣ ପାଉଛନ୍ତି ସରକାର ଓ କୃଷକ ସଂଘ ଗୁଡ଼ିକ ମଧ୍ୟରେ ଅନେକ ପର୍ଯ୍ୟାୟର କଥାବାର୍ତ୍ତା ହୋଇଥିବା ବିଷୟ ସେ ଉଲ୍ଲେଖ କରିଛନ୍ତି ଅନ୍ୟପକ୍ଷରେ ବିରୋଧୀଦଳ ନେତାମାନେ କୂଷି ଆଇନ୍ଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ସେମାନଙ୍କର ଦାବିରେ ଅଟଳ ଥିଲେ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

ପ୍ରେଜ୍ ଏରୋ ଇଣ୍ଡିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବେଙ୍ଗାଲୁରୁଠାରେ ତ୍ରୟୋଦଶ ଏରୋ ଇଣ୍ଡିଆ ପ୍ରଦର୍ଶନର ଉଦ୍ଯାପନୀ ସମାରୋହରେ ଯୋଗ ଦେଇଛନ୍ତି

ତ୍ରୟୋଦଶ ଏରୋ ଇଣ୍ଡିଆ ପ୍ରଦର୍ଶନୀ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍କନିର୍ଭରଶୀଳ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ସେ କହିଛନ୍ତି ଏହି ପ୍ରଦର୍ଶନରୁ ସମଗ୍ର ବିଶ୍ୱର ଭାରତର ଦକ୍ଷତା ଉପରେ ବିଶ୍ୱାସ ବୃଦ୍ଧି ପାଇଛି

ରାଷ୍ଟ୍ରପତି କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ରମାନଙ୍କ ମଧ୍ୟରେ ପରିଗଣିତ କରାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ନୀତିଗତ ପଦକ୍ଷେପ ଦେଶକୁ ଆତ୍ମନିର୍ଭର କରାଇବା ସହିତ ରପ୍ତାନୀକୁ ପ୍ରୋସାହିତ କରିବ ବୋଲି ସେ ଆଶାବାଦୀ ପ୍ରତିଯୋଗିତାମୂଳକ ଯୋଗାଣ ଶୃଙ୍ଖଳା ବିକଶିତ କରାଇବା ଓ ସେସବୁକୁ ବିଶ୍ୱ ବଜାର ସହିତ ଯୋଡିବା ଉଦ୍ଦେଶ୍ୟରେ ଏକ ସୁଦୂତ ଅର୍ଥନୀତି ଓ ଭିଭିଭିମି ସୃଷ୍ଟି ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ଭାରତ ଶାନ୍ତିପୂର୍ଷ୍ଣ ସହବାସ୍ଥାନରେ ବିଶ୍ୱାସ କରେ ଏବଂ ଏଥିପାଇଁ ସେ କୋଭିଡ ନାଇଷ୍ଟିନ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ସମଗ୍ର ମାନବ ଜାତିର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଦେଶରେ ଉତ୍ପାଦିତ ଟିକାକୁ ସାରା ବିଶ୍ୱରେ ବିତରଣ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି

ଏଜୁକେସନ ମିନିଷ୍ଟ୍ରି କେନ୍ଦ୍ର ଶିକ୍ଷା ମନ୍ତ୍ରଶାଳୟ ସମଗ୍ର ଶିକ୍ଷା ଯୋଜନାର ଆର୍ଥିକ ସହାୟତାରେ ଚାଲିଥିବା ସମସ୍ତ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲଗୁଡିକୁ ନେତାକ୍କୀ ସୁଭାଷଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲଭାବେ ନାମିତ କରିବା ପାଇଁ ନିଷ୍ପଭି ନେଇଛି ଶିକ୍ଷାମନ୍ତ୍ରଣାଳୟ କହିଛି ଏହି ବିଦ୍ୟାଳୟଗୁଡିକ ନେତାଜ୍ଞୀ ସୁଭାଷଚନ୍ଦ୍ର ବୋଷଙ୍କ ନାମ ସହିତ ଯୋଡି ହେଲେ ଏହା ପିଲାମାନଙ୍କୁ ପ୍ରେରଣା ଯୋଗାଇବା ସହ ଶିକ୍ଷକ କର୍ମଚାରୀ ତଥା ପ୍ରଶାସନକୁ ଉତ୍କର୍ଷର ନ୍ତଆ ମାନକ ହାସଲ ନିମନ୍ତେ ଅନୁପ୍ରେରିତ କରିବ ଦୁର୍ଗମ ଅଞ୍ଚଳରେ ରହିଥିବା ଏହିସବୁ ଆବାସିକ ବିଦ୍ୟାଳୟଗୁଡ଼ିକରେ ଉପଲବ୍ଧ ବିଭିନ୍ନ ସୁବିଧା ସମ୍ପର୍କରେ ଏହା ସଚେତନତା ସୃଷ୍ଟି ସହ ଗୁଣାତ୍ମକ ଶିକ୍ଷାର ଉଚ୍ଚ ମାନକ ସ୍ଥାପନ ନିମନ୍ତେ ବିଦ୍ୟାଳୟଗୁଡିକୁ ପ୍ରୋସାହିତ କରିବ ଶିକ୍ଷା ମନ୍ତ୍ରଣାଳୟ ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଆଶ୍ରୟ ଏବଂ ଯତ୍ନ ଆବଶ୍ୟକ କରୁଥିବା ଦୁର୍ଗମ ପାର୍ବତ୍ୟ ଅଞ୍ଚଳ ଛୋଟ ଛୋଟ ଜନବସତିର ଶିଶୁମାନଙ୍କ ନିମନ୍ତେ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲ ସୁବିଧା ସମେତ ନିୟମିତ ବିଦ୍ୟାଳୟ ଶିକ୍ଷା ଯୋଗାଇବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆର୍ଥକ ସହାୟତା ଯୋଗାଇ ଦେଉଛି